ଦେଶର ଅଧିକାଂଶ ରାଜ୍ୟରେ ଗ୍ରୀଷ୍କପ୍ରବାହ ଜାରି ରହିଛି

ଇଲେକ୍ସନ୍ ରାଉଣ୍ଡଅପ୍ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନକୁ ସୁଚାରୁରୂପେ ପରିଚାଳନାପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି

ଜମ୍ମୁ କାଶ୍କୀରର ଅନନ୍ତନାଗ ଲୋକସଭା ନିର୍ବାଚନ ମଣ୍ଡଳୀର କୁଲଗାମ୍ ଜିଲ୍ଲାରେ ମଧ୍ୟ ମତଦାନ ଅନୁଷ୍ଠିତ ହେବ ଗତକାଲି ସନ୍ଧ୍ୟାରେ ଏହି ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ହୋଇଛି ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏସ୍ଏସ୍ ଆଲୁୱାଲିଆ ବାବୁଲ୍ ସୁପ୍ରିୟୋ ଗଜେନ୍ଦ୍ରସିଂ ଶେଖାୱତ୍ ପିପି ଚୌଧୁରୀ ଡକ୍ଟର ସୁବାସ ଭାମ୍ରେ ଏବଂ ସୁଦର୍ଶନ ଭଗତ୍ ଅଛନ୍ତି ଏଥିସହ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପ୍ଲ୍ ଯାଦବ ଚଳଚ୍ଚିତ୍ର ଅଭିନେତ୍ରୀ ଉର୍ମିଲା ମାତୁଣ୍ଡ୍କର ବିକେପି ବିହାର ଶାଖା ମୁଖ୍ୟ ନିତ୍ୟାନନ୍ଦ ରାୟ ଆର୍ଏଲ୍ଏସ୍ପି ମୁଖ୍ୟ ଉପେନ୍ଦ୍ର କୁଶ୍ୱାହା ଏବଂ ପୂର୍ବତନ ଜେଏନ୍ୟୁ ଛାତ୍ରନେତା କହ୍ନେୟା କୁମାର ଅଛନ୍ତି

ଏଥିସହ ମଧ୍ୟପ୍ରଦେଶର ଛିନ୍ଦ୍ୱାରା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଉତ୍ତର ପ୍ରଦେଶର ନିଗାସନ ଏବଂ ପଶ୍ଚିମବଙ୍ଗର କିଷନଗଞ୍ଜ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ

ବିହାରର ଦରଭଙ୍ଗା ଉଜିୟାର୍ପୁର ସମସ୍ତିପୁର ବେଗୁସରାଇ ଏବଂ ମୁଙ୍ଗେର ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ମତଦାନ ହେବ

ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ପିଡିପି ସଭାପତି ମେହବୁବା ମୁଫ୍ତି ରାଜ୍ୟ କଂଗ୍ରେସ ସଭାପତି ଜିଏ ମୀର୍ ଏବଂ ନ୍ୟାସନାଲ୍ କନ୍ଫରେନ୍ସ୍ର ହସନେନ୍ ମାସ୍ଦି ରହିଛନ୍ତି

ବିଭିନ୍ନ ରାଜନୈତିକ ଦଳର ତ୍ରୁଙ୍ଗ ନେତାମାନେ ଦେଶବ୍ୟାପୀ ଜନସମାବେଶରେ ଉଦ୍ବୋଧନ ଦେଉଛନ୍ତି ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଆଜି ବିହାରର ସୀତାମାରହି ଏବଂ ସରନ୍ ଉତ୍ତର ପ୍ରଦେଶର ବାରାବାଙ୍କି ଏବଂ ମୋହନଲାଲ୍ଗଞ୍ଜରେ କନସଭାକ୍ର ସମ୍ବୋଧୃତ କରିବେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଉତ୍ତର ପ୍ରଦେଶର ବାହାରିଚ୍ରେ ଜନସଭାକ୍ର ସମ୍ଭୋଧୃତ କରିବା ସହ ଧାଉରାହରାରେ ଏକ ରୋଡ୍ ଶୋ' କରିବେ ବିଏସ୍ପି ମ୍ରଖ୍ୟ ମାୟାବତୀ ଆଜି ରାଜସ୍ଥାନର ଅଲ୍ୱାର ଏବଂ ଭରତପ୍ରରେ ଆୟୋଜିତ ଜନସଭାରେ ଯୋଗ ଦେବେ ଲଙ୍କା ପିଏମ୍ ଇକ୍ଟରଭ୍ୟୁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନୀଲ୍ ବିକ୍ରମାସିଂଘେ କହିଛନ୍ତି ଗତ ରବିବାର ଆତ୍କଘାତୀ ଆକ୍ରମଣ ପରେ ଦେଶର ନିରାପତ୍ତା ସ୍ଥିତି ଉନ୍ନତ ହେବାରେ ଲାଗିଛି ଏହି ଉପଦ୍ୱୀପରେ ସନ୍ତାସବାଦୀ ଗୋଷ୍ଠୀ ସକ୍ରିୟ ଥିବା ସ୍ୱଚନା ମିଳିବା ପରେ ନିରାପତ୍ତା କର୍ମୀମାନେ ଅଧିକ ସକ୍ରିୟ ହୋଇଉଠିଛନ୍ତି କଲମ୍ଘୋଠାରେ ଆକାଶବାଣୀ ସହ ଏକ ସ୍ୱତନ୍ତ୍ର ସାକ୍ଷାତ୍କାରରେ ଶ୍ରୀ ବିକ୍ରମାସିଂଘେ କହିଛନ୍ତି ପ୍ରତ୍ୟେକ ଦିନ ନୂଆ ନୂଆ ରହସ୍ୟ ଉନ୍ମୋଚନ ହେବା ସହ ବିଦେଶୀ ତଦନ୍ତକାରୀ ସଂସ୍ଥା ତଦନ୍ତ ପ୍ରକ୍ରିୟାରେ ସହଯୋଗ କରି ବିଦେଶୀ ଆତଙ୍କବାଦୀ ଗୋଷୀଗୁଡ଼ିକ ବିଷୟରେ ନୃତନ ତଥ୍ୟ ପ୍ରଦାନ କରୁଛନ୍ତି ଯଦିଓ ଏହି ଆକ୍ରମଣ ନେଇ ପୂର୍ବରୁ କିଛି ସୂଚନା ମିଳିଥିଲା ତେବେ ତାହା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିଲା ନାହିଁ ତେବେ ଭବିଷ୍ୟତରେ ଏହାକୁ ଗୁରୁତର ସହ ଗ୍ରହଣ କରି ସରକାର ଦୂଢ଼ କାର୍ଯ୍ୟାନୃଷ୍ଣାନ ଗ୍ରହଣ କରିବେ ବିଦେଶୀ ସନ୍ତାସବାଦୀ ଗୋଷ୍ଠୀ ସହ ସମ୍ପର୍କରେ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ବିଲ୍ ସଂସଦରେ ପଡ଼ିରହିଛି ଏହାକୁ ଆଇନରେ ପରିଣତ କରିବା ସହ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ଯଦିଓ ପ୍ରଧାନମନ୍ତ୍ରୀ ପୂର୍ବରୁ ସ୍ୱୀକାର କରିଥିଲେ ଯେ ଆଇଏସ୍ଆଇଏସ୍ ସହ ସମ୍ପର୍କରେ ଥିବା କେତେକ ବିଚ୍ଛିନ୍ନତାବାଦୀଙ୍କୁ ଆଇନର ଜଟିଳତା ଯୋଗୁଁ ଗିରଫ କରାଯାଇପାରୁ ନାହିଁ ତେବେ ଦେଶର ଅଧିକାଂଶ ମୁସଲମାନମାନେ ଏହାକୁ ଗ୍ରହଣ କର୍ ନାହାନ୍ତି ତେବେ ଏହି ଆତଙ୍କବାଦୀ ଆକ୍ରମଣ ପରେ ଦେଶର ପର୍ଯ୍ୟଟନ ଶିଳ୍ପ ବିଶେଷ କ୍ଷତିଗ୍ରସ୍ତ ହୋଇଛି ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ସ୍ଥିତିର ପରିବର୍ତ୍ତନ ଘଟିବ ଓ ପୁଣି ପର୍ଯ୍ୟଟକମାନେ ଦେଶକୁ ଆସିବେ ବୋଲି ସେ ଆଶାପୋଷଣ କରିଚ୍ଚନ୍ତି

ଜରୁରୀକାଳୀନ ଆର୍ଥିକ ବ୍ୟବସ୍ଥା ଅନୁଯାୟୀ ସେହି ଦୁଇଟି ସଂଗଠନ ଉପରେ ଗତ ସୋମବାରଠାରୁ କଟକଣା ଲାଗୁ କରାଯାଇଛି ସେହି ଦୁଇଟି ସଂଗଠନର ସମସ୍ତ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯିବା ସହିତ ସଂପଭିକୁ ଜବତ କରାଯାଇଛି ଏଥିସହିତ ଶ୍ରୀଲଙ୍କାରେ ଥିବା ଅନ୍ୟାନ୍ୟ ଚରମପନ୍ଥୀ ସଂଗଠନଗୁଡ଼ିକୁ ବାସନ୍ଦ କରିବା ପାଇଁ ପଦକ୍ଷେପମାନ ନିଆଯାଇଛି

ସାଇକ୍ଲୋନ୍ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ତତ୍ସଂଲଗୁ ଭାରତୀୟ ମହାସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ 'ଫନୀ' ଆଜି ଅପରାହ୍ନ ସୁଦ୍ଧା ଅଧିକ ଘନୀଭୂତ ହୋଇ ଭୟଙ୍କର ରୂପ ନେବ ବୋଲି ପାରିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଏହା ଆସନ୍ତାକାଲି ସୁଦ୍ଧା ଅଧିକ ଭୟଙ୍କର ରୂପ ନେବ ବୋଲି ଆଶା କରାଯାଉଛି ମଙ୍ଗଳବାରଠାର୍ଚ୍ଚ ଏହା ଉତ୍ତର ପୂର୍ବ ଦିଗରେ ଗତି କରିବାକୁ ଥିବାବେଳେ ବର୍ତ୍ତମାନ ଉତ୍ତର ପଣ୍ଟିମ ଦିଗରେ ଗତି କରୁଛି

ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବା ସହିତ ଉଚ୍ଚ ଜୁଆରର ସମ୍ଭାବନା ଥିବାରୁ ମହ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଓ୍ବେଦର ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ ଗ୍ରୀଷ୍କ ପ୍ରବାହ ଜାରି ରହିଛି

ଓଡ଼ିଶାରେ କ୍ରମାଗତ ଗ୍ରୀଷ୍ମପ୍ରବାହ ଜାରି ରହିଛି

ଗ୍ରୀଷ୍ମପ୍ରବାହ ଏବଂ ଗରମ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ୍ ମାସ ପର୍ଯ୍ୟନ୍ତ ସ୍କୁଲ୍ଗୁଡ଼ିକୁ ଛୁଟି କରିଦେଇଛନ୍ତି ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ପରିସ୍ଥିତି ଏହିଭଳି ରହିବ ବୋଲି ସ୍ଥାନୀୟ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ସେହିପରି ତେଲଙ୍ଗାନାର ଉତ୍ତର ଭାଗରେ ଆସନ୍ତା କିଛିଦିନ ଧରି ଗ୍ରୀଷ୍କପ୍ରବାହ କ୍କାରି ରହିବ

ଗୁଜରାଟ୍ରେ ମଧ୍ୟ ଆସନ୍ତା କିଛିଦିନ ଧରି ଗ୍ରୀଷ୍କପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି

ଦକ୍ଷିଣ ଗୁଜରାଟ୍ ସୌରାଷ୍ଟ୍ର ଏବଂ କଚ୍ଛ ଅଞ୍ଚଳରେ ଗ୍ରୀଷ୍କପ୍ରବାହ କାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ୱଚନା ଦିଆଯାଇଛି

ଗତକାଲି ସଫ୍ଟୱେୟାର୍ ବନ୍ଦ୍ର ପ୍ରଭାବ ଯୋଗୁଁ ଏହି ବିଳମ୍ବ ଘଟିଛି

ଆକ୍ରମଣ ପରେ ବନ୍ଧୁକଧାରୀକୁ ପୋଓ୍ବେ ସହରରେ ଗିରଫ କରାଯାଇଛି ସୂଚନା ଅନୁଯାୟୀ ବନ୍ଧୁକଧାରୀ ଆକ୍ରମଣ କରିବା ସମୟରେ ପ୍ରାର୍ଥନାସ୍ଥଳରେ ଇହୁଦୀମାନଙ୍କର ବସନ୍ତୋହବ ଆୟୋଜନ ହୋଇଥିଲା